ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି

ଆକିର ଦିନରେ ପରିବାରର ପ୍ରଥମ ସନ୍ତାନସନ୍ତତୀଙ୍କୁ ବନା କରାଯାଇଥାଏ

ଏହି ଦିନ ଏଣ୍ଣୁରୀ ପୀଠାକୁ ଦେବାଦେବୀଙ୍କ ନିକଟରେ ନୈବେଦ୍ୟ ରୂପେ ଅର୍ପଶ କରାଯାଇଥାଏ ପ୍ରଥମାଷ୍ଟମୀ ଓଡ଼ିଆ ଘରର ଏକ ଅନନ୍ୟ ପର୍ବ ଅଟେ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଆବାଳ ବୃଦ୍ଧ ବନିତା ପ୍ରଥମାଷ୍ଟମୀ ପର୍ବ ପାଳନ କରିଥାନ୍ତି